ଦେଶର ସବୁ ଅଞ୍ଚଳରେ ଏକମାସ ବ୍ୟାପୀ ଏହି ପଦଯାତ୍ରା ଆୟୋଜନ କରାଯିବ ବୋଲି ସେ କହିଛନ୍ତି

ଏନ୍ଏଲ୍ୟୁ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ଆଜି ଷଷତମ ଦୀକ୍ଷାନ୍ତ ସମାରୋହ କଟକର ନରାଜସ୍ରିତ କ୍ୟାମ୍ପସରେ ଅନୁଷ୍ଷିତ ହୋଇଯାଇଛି

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ସ୍କିତାରାଣୀକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି

ଫଳରେ ସେଠାରେ ଉତ୍ତେଜନା ପରିସ୍ଚିତି ସୃଷି ହୋଇଛି

ଟ୍ୱିଟ୍ କରି ଶ୍ରୀ ମୋଦୀ ଲୋକମାନଙ୍କର ମତାମତ ମାଇ ଗଭ୍ ଓପନ୍ ଫୋରମ୍ ଓ ନମୋଆପ୍ ଜରିଆରେ ଜଶାଇବା ପାଇଁ ନିବେଦନ କରିଛନ୍ତି

ରେକର୍ଡ କରାଯାଇଥିବା କେତେକ ବାର୍ତ୍ତାକୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ଯ ପ୍ରସାରଣ କରାଯିବ

ଶ୍ରୀଜୀଉଙ୍କ ଦିତୀୟ ଭୋଗମଣ୍ଡପ ପ୍ରଜା ପରେ ଦିବା ପହୁଡ ନୀତି ଅନୁଷ୍ଠିତ ହେବ

କିଲ୍ଲା ପ୍ରଶାସନ ପକ୍ଷରୁ ଆୟୋକିତ ଏହି ଶିବିରକୁ ଜିଲ୍ଲା ସାମାଜିକ ନିରାପତ୍ତା ସେବା ଅଧିକାରୀ ଓ ତିର୍ଭୋଲ ବିଡ଼ିଓ ପରିଚାଳନା କରିଥିଲେ

ସେହି ସମୟରେ ଖୋଳାଯାଇଥିବା ମାଟି ଉପରେ ଥିବା ଏକ କାନ୍ଟୁ ସେମାନଙ୍କ ଉପରେ ପଡିଯାଇଥିଲା